ଆସନ୍ତା ମାସରେ ଏହି ତାଲିକାଭୁକ୍ତ ଚାଷୀମାନଙ୍କୁ କାଳିଆ ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯିବ

ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟରେ ମଧ୍ଧ ଯଥେଷ୍ ଉନୁତି ଘଟିଛି ବୋଲି ଏହି ରିପୋର୍ଟ କହିଛି